ଏହି ପ୍ରକ୍ରିୟା ଆହୁରି ଦୁଇ ତିନି ଘଣ୍ଟା ସମୟ ନେବାର ଅନୁମାନ କରାଯାଉଛି

ଏହି ମହାବାତ୍ୟା ଯୋଗୁଁ ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହେବ ତିନି ଚାରି ଘକ୍ଷା ପରେ ଓଡ଼ିଶା ଉପରେ ଏହାର ଆଉ କୌଣସି ପ୍ରଭାବ ରହିବ ନାହିଁ ଡକ୍କର ମହାପାତ୍ର କହିଛନ୍ତି ଅମ୍ପନ ମହାବାତ୍ୟା ଉପରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ରହିଛି ଭାରତ ମଧ୍ୟ ବାଂଲାଦେଶକୁ ମହାବାତ୍ୟା ସଂକ୍ରାନ୍ତରେ ସତର୍କ ସୂଚନା କାରି କରିଛି ଜାତୀୟ ଦୁର୍ବିପାକ ସହାୟତା ବାହିନୀ ମହାନିର୍ଦ୍ଦେଶକ ଏସ୍ଏନ୍ ପ୍ରଧାନ କହିଛନ୍ତି ଅମ୍ପନ୍ ମହାବାତ୍ୟା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ସେ କହିଛନ୍ତି ବାତ୍ୟା ଅପସରି ଯିବା ପରେ ଏନ୍ଡିଆର୍ଏଫ୍ର ଦାୟିତ୍ୱ ବଢ଼ିଯିବ

ଏନ୍ଡିଆର୍ଏଫ୍ କୌଣସି ଯୋଗାଯୋଗ ବ୍ୟବସ୍ଥା ଉପରେ ନିର୍ଭରଶୀଳ ନୁହେଁ ଏହା ପାଖରେ ୱେୟାରଲ୍ ଓ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ରହିଛି ଏନ୍ଡିଆର୍ଏଫ୍ କମାଶ୍ଡାଷ୍ଟ୍ମାନେ ସମ୍ପୃକ୍ତ ରାଜ୍ୟ କର୍ତ୍ତୂପକ୍ଷମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି

ସେ କହିଛନ୍ତି ସମସ୍ତ ଏନ୍ଡିଆର୍ଏଫ୍ ଟିମ୍ ବାତ୍ୟା ଅପସରିଯାଇଥିବା ଅଞ୍ଚଳରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଆରମ୍ଭ କରିଛନ୍ତି

ସେ କହିଛନ୍ତି ସରକାରଙ୍କ ଦ୍ୱାରା ଠିକ୍ ସମୟରେ ଉଚିତ ପଦକ୍ଷେପ ଗ୍ରହଣ ଯୋଗୁଁ ଭାରତରେ ସଂକ୍ରମିତମାନଙ୍କ ସଂଖ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଛି

ଦେଶରେ ମହ୍ୟ ପାଳନର ବିକାଶ ମାଧ୍ୟମରେ ନୀଳ ବିପୁବ ଆଶିବା ଏହି ଯୋଜନାର ମୂଳଲକ୍ଷ୍ୟ

ମହ୍ୟପାଳନ କ୍ଷେତ୍ରରେ ଥିବା ଅଭାବ ଅସ୍ତ୍ରବିଧାଗ୍ରଡ଼ିକର ଏହି ଯୋଜନା ମାଧ୍ୟମରେ ଦୂରୀକରଣ କରାଯିବ ଏହି ଯୋଜନାଦ୍ୱାରା ଉତ୍ତମ ମାନର ମାଛ ବିହନ ଓ ମାଛମାନଙ୍କର ଖାଦ୍ୟ ସଂଗ୍ରହରେ ଉନ୍ତି ଅଣାଯାଇପାରିବ

ଏହି ଯୋଜନା ମଧ୍ୟ ମହ୍ୟଚାଷ କ୍ଷେତ୍ରରେ ପୁଞ୍ଚିନିବେଶ ବୃଦ୍ଧି କରିବା ସହିତ ଏକ୍ଷେତ୍ରରେ ପ୍ରତିଯୋଗିତା ଆଶିବ

ଏହାଦ୍ୱାରା ଏହିସବ୍ର ଉଦ୍ୟୋଗଗ୍ରଡ଼ିକ ସହଜରେ ଋଣ ପାଇପାରିବେ ଏହାବ୍ୟତୀତ ମୁଦ୍ରା ଯୋଜନାର ହିତାଧିକାରୀମାନେ ମଧ୍ୟ ସହଜରେ ରଣ ପାଇପାରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏମରଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲାପାଇଁ ସ୍ଥାପନ କରାଯାଇଛି କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ହେବା ଯୋଗୁଁ କଞ୍ଚାମାଲ୍ ଉତ୍ପାଦନ କ୍ଷେତ୍ର ଓ ଛୋଟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଅନ୍ୟାନ କାର୍ଯ୍ୟକଳାପ ଘୋର ବାଧାପ୍ରାପ୍ତ ହୋଇଛି

ଏହି ଯୋଜନାରେ ବରିଷ୍ଣ ନାଗରିକମାନଙ୍କ ଆୟ ବୃଦ୍ଧି ହୋଇପାରିବ

ଏହି ହାର ପ୍ରତିବର୍ଷ ନିର୍ଦ୍ଧାରଣ କରାଯିବ ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ଅର୍ଥମନ୍ତ୍ରୀ ଏହି ହାର ନିର୍ଦ୍ଧାରଣ କରିବାକୁ କ୍ୟାବିନେଟ୍ ତାଙ୍କୁ କ୍ଷମତା ପ୍ରଦାନ କରିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ ଗତ ପହିଲାରୁ ଭାରତୀୟ ରେଳବାଇ ଶ୍ରମିକ ସ୍ବେଶାଲ୍ ଟ୍ରେନ୍ଗୁଡ଼ିକର ଆରମ୍ଭ କରିଛି

ପିଏମ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍କାନ ଭାରତ ସହ କଡ଼ିତ ସମସ୍ତ ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ପ୍ରଶଂସା କରିଛନ୍ତି ଅନେକଗୁଡ଼ିଏ ଟ୍ୱିଟ୍ କରି ଆୟୁଷ୍ମାନ ଭାରତକୁ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା କରାଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ଯୋଜନା ଅନେକ ଭାରତୀୟ ବିଶେଷକରି ଗରିବ ଓ ଦଳିତ ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରିଛି

ପ୍ରଧାନମନ୍ତ୍ରୀ ଏହି ଯୋଜନାର ସମସ୍ତ ହିତାଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଆୟୁଷ୍ମାନ ଭାରତ ଯୋଜନାରେ ବିନା ଖର୍ଚ୍ଚରେ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ମିଳିପାରୁଛି ଏବଂ ସ୍ୱାସ୍ଥ୍ୟସେବା ଭାରତର ଯେକୌଣସି ସ୍ଥାନରେ ଉପଲବ୍ଧ ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାର୍ ମତାମତ ଲୋଡ଼ିଛନ୍ତି